ଇସି ମିଟିଂ ନିର୍ବାଚନ କମିଶନ ଆଜି ନୂଆଦିଲ୍ଲୀରେ ସ୍ୱୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳ ସହ ବୈଠକରେ ଯୋଗ ଦେଇଥିବାବେଳେ କେତେକ ରାଜନୈତିକ ଦଳ ଇଭିଏମ୍ ଏବଂ ଭିଭିପାଟ୍ରେ ଥିବା ସମସ୍ୟା ବିଷୟରେ ଉଲ୍ଲେଖ କରିଥିବାବେଳେ ଅନ୍ୟ କେତେକ ଦଳ ଏହାର ବ୍ୟବହାର ଜାରି ରଖିବା ସପକ୍ଷରେ ମତ ଦେଇଛନ୍ତି ବୈଠକପରେ ଗଣମାଧ୍ୟମ ସହ କଥାବାର୍ତ୍ତାରେ ମ୍ରଖ୍ୟ ନିର୍ବାଚନ କମିଶନର୍ ଓ ପି ରାଓତ୍ କହିଚନ୍ତି କିଛି ରାଜନୈତିକ ଦଳଙ୍କ ମତରେ ବ୍ୟାଲଟ୍ କାଗଜକୁ ଫେରିଯିବା ଉଚିତ ହେବ ନାର୍ହି କାରଣ ବ୍ରଥ୍ କବରଦଖଲ ଘଟଣାକୃ ଏହା ଫେରାଇ ଆଣିବ ସେ କହିଛନ୍ତି କିଛି ରାଜନୈତିକ ଦଳ ନିର୍ବାଚନର ସତ୍ୟନିଷ୍ଠା ବୃଦ୍ଧି ଦିଗରେ ସକାରାତ୍ମକ ଏବଂ ଗଠନମୂଳକ ପରାମର୍ଶମାନ ପ୍ରଦାନ କରିଛନ୍ତି ଶ୍ରୀ ରାଓ୍ୱତ୍ କହିଛନ୍ତି କମିଶନ୍ ଏହିସବୁ ପରାମର୍ଶର ତର୍କମା କରି ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିବେ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ମତାମତ ହାସଲପାଇଁ କମିଶନ୍ ସମୟ ସମୟରେ ବିଭିନ୍ନ ରାଜନୈତିକ ଦଳ ସହ ବୈଠକରେ ଯୋଗ ଦେଇଥାନ୍ତି

ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖପାତ୍ର ଅଭିଷେକ ମନୁ ସିଙ୍ଗ୍ଭୀ କହିଛନ୍ତି ନିର୍ବାଚନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ଲାଗି ଇଭିଏମ୍ର ପ୍ରଚଳନ କରାଯାଇଛି କିନ୍ତ୍ର ଏହିସବ୍ର ପ୍ରକ୍ରିୟାରେ ସ୍ୱଚ୍ଛତା ଆବଶ୍ୟକ

ଶ୍ରୀ ସିଙ୍ଗ୍ଭୀ କହିଛନ୍ତି ରାଜନୈତିକ ପ୍ରତିନିଧିତ୍ୱରେ ନୀତିଗତ ପରିବର୍ତ୍ତନ ପାଇଁ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବା ନିହାତି ଆବଶ୍ୟକ

ଦୁଇଟିଯାକ ବଗି ଜଳାଇବା ପଛରେ ଏହି ଦୁଇ ଅଭିଯୁକ୍ତ ଷଡ଼ଯନ୍ତ୍ର କରିଥିବା ସରକାରୀ ଓକିଲ ପ୍ରମାଣ କରିବା ପରେ ସ୍ୱତନ୍ତ ଜଜ୍ ଏଚ୍ସି ଭୋରା ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ

ଶ୍ରୀ ନଡ୍ରା କହିଛନ୍ତି ଏହି ଯୋଜନାରେ ହିତାଧିକାରୀଙ୍କପାଇଁ କୌଣସି ପଞ୍ଜୀକରଣର ଆବଶ୍ୟକତା ନାହିଁ ଏକ ପ୍ରଶ୍ୱର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଏହି ଯୋଜନା ସମ୍ପର୍କରେ କେତେକ ଜାଲ୍ ଓ୍ୱେବ୍ସାଇଟ୍ ଲୋକଙ୍କୁ ପ୍ରଲୋଭନ ଦେଖାଉଥିବାର ରିପୋର୍ଟ ମିଳିଛି ଓ ସେମାନଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏହି ଯୋଜନାର ସୁବିଧା ପହଞ୍ଚାଇବାପାଇଁ ସମସ୍ତ ସରକାରୀ ଡାକ୍ତରଖାନାଗୁଡ଼ିକୁ ତାଲିକାଭ୍ରକ୍ତ କରାଯାଇଛି ପାର୍ଲ ପ୍ୟାନେଲ୍ କାର୍ମିକ ସାଧାରଣ ଅଭିଯୋଗ ଏବଂ ନ୍ୟାୟିକ ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ନ୍ୟାୟିକ ପ୍ରଶାଳୀର ସୁଦୃଢ଼ୀକରଣ ଦିଗରେ ମତାମତ ଆହ୍ୱାନ କରିଛନ୍ତି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ କମିଟି ମୁଖ୍ୟ ସାଂସଦ ଭୂପିନ୍ଦର ଯାଦବ କହିଛନ୍ତି ଇଚ୍ଛୁକ ବ୍ୟକ୍ତିବିଶେଷ ସେମାନଙ୍କ ମତାମତ ହିନ୍ଦୀ ଏବଂ ଇଂରାଜୀରେ ପଠାଇପାରିବେ ଏନେ ସବିଶେଷ ମତାମତ ରାଜ୍ୟସଭା ସଚିବାଳୟଙ୍କ ଯୁଗ୍ମ ନିର୍ଦ୍ଦେଶକଙ୍କ ଠିକଶାରେ କିୟା ବିଭାଗୀୟ ୱେବ୍ସାଇଟ୍ରେ ପଠାଇପାରିବେ ବାୟୋଫ୍ଏଲ୍ ଫ୍ଲାଇଟ୍ ଜୈବ ଇନ୍ଧନରେ ଚାଳିତ ଦେଶର ପ୍ରଥମ ବିମାନ ଆଜି ନୂଆଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି ଏହି ବିମାନର ପରୀକ୍ଷାମୂଳକ ଉଡ଼ାଣ ଡେରାଡୁନ୍ରୁ ଆରମ୍ଭ କରାଯାଇଥିଲା ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ପରିବେଶ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହା ଏହି ବିମାନକୁ ସ୍ୱାଗତ କରିଥିଲେ ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ବିକ୍ସ ଇନ୍ଧନକୁ ଉସାହିତ କରିବା ପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ଭାରତରେ ଏହା ହେଉଛି ଏଧରଣର ପ୍ରଥମ ପରୀକ୍ଷା

ଗୁରୁତର ଅପରାଧିଙ୍କ କ୍ଷେତ୍ରରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା କାରି ରଖିବାପାଇଁ କମିଟି ସୁପାରିସ କରିଛି

ସେହିପରି ସ୍ୱତନ୍ତ୍ର ଅଦାଲତଗୁଡିକରେ କାର୍ଯ୍ୟହାର ହ୍ରାସ କରିବାପାଇଁ କର୍ପୋରେଟ୍ ନିୟମର ସଠିକ୍ ଅନୁପାଳନ ସକାଶେ କମିଟି ସୁପାରିସ କରିଛି

ଅଭିଯୁକ୍ତ ଦୁଇ ଜଣ ଏୟାର୍ ଇଣ୍ଡିଆର ଏକ ବିମାନକୁ ଅପହରଣ କରି ଅମୃତସର ଦେଇ ନୂଆଦିଲ୍ଲୀରୁ ଶ୍ରୀନଗରକୁ ନେଇଯିବା ସହ ପାକିସ୍ତାନର ଲାହୋର୍ଠାରେ ବଳପୂର୍ବକ ଅବତରଣ କରାଇଥିଲେ ସେଠାରେ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ଆଜ୍ଞୀବନ କାରାଦଣ୍ଡାଦେଶ ଦିଆଯାଇଥିଲା ଅପହରଣ ମାମଲାରେ ଆଜ୍ଞୀବନ କାରାଦଶ୍ଡାଦେଶ ଭୋଗିବା ପରେ ଉଭୟଙ୍କୁ ପାକିସ୍ତାନରୁ ଭାରତକୁ ପଠାଇ ଦିଆଯାଇଥିଲା ଉଭୟ ଏହି ଘଟଣାରେ ସେମାନଙ୍କ ବିରୋଧରେ ମାମଲା ଖାରଜ କରିବା ଲାଗି ଆବେଦନ କରିଥିବାବେଳେ ସେସନ୍ସ୍ କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ ସ୍ୱଷମା ଭିଜିଟ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଭିଏତ୍ନାମ୍ର ରାଜଧାନୀ ହାନୋଇଠାରେ ତୂତୀୟ ଭାରତ ମହାସାଗର ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି ହାନୋଇସ୍ଥିତ ଭାରତୀୟ ଦୂତାବାସଠାରେ ସ୍ଥାପିତ ମହାତ୍ଗାନ୍ଧିଙ୍କ ଆବକ୍ଷ ମର୍ତ୍ତିକୁ ସେ ଉନ୍କୋଚନ କରିଛନ୍ତି ଦୂଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ମଜବୁତ୍ କରିବା ସହିତ ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କକୁ ସ୍ବଦୃତ୍ କରିବା ଦିଗରେ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟର ଭୂମିକାକୁ ଶ୍ରୀମତୀ ସ୍ୱରାଜ ପ୍ରଶଂସା କରିଛନ୍ତି ଭିଏତ୍ନାମ୍ ଓ କାମ୍ଘୋଡ଼ିଆକୁ ତାଙ୍କର ପାଞ୍ଚଦିନିଆ ଦୁଇଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀମତୀ ସ୍ୱରାଜ ଗତରାତିରେ ହାନୋଇରେ ପହଞ୍ଚଥିଲେ

ଏସିଆନ୍ ଗେମ୍ସ୍ ଇଣ୍ଡୋନେସିଆରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଅଲମ୍ପିକ୍ ରୌପ୍ୟପଦକ ବିଜୟିନୀ ପିଭି ସିନ୍ଧ୍ ବ୍ୟାଡ୍ମିଣ୍ଟନ ମହିଳା ସିଙ୍ଗଲ୍ସ୍ରେ ଅନ୍ତତଃପକ୍ଷେ ଏକ ରୌପ୍ୟ ପଦକ ହାସଲ କରିବାକୁ ନିଣ୍ଚିତ କରାଇଛନ୍ତି

ପ୍ରଥମ ଭାରତୀୟ ମହିଳା ଭାବେ ଏସିଆନ୍ ଗେମ୍ସ୍ର ମହିଳା ସିଙ୍ଗଲ୍ସ୍ର ଫାଇନାଲ୍ରେ ପହଞ୍ଚ ସେ ଇତିହାସ ସୃଷ୍ଟି କରିଛନ୍ତି

ଏହି ବିଭାଗରେ ସାଇନା ନେହୱାଲ୍ ଆକି ବ୍ରୋଞ୍ ପଦକ ହାସଲ କରିଛନ୍ତି